ତେବେ ସେ କହିଛନ୍ତି ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ସେ ଆହୁରି କହିଛନ୍ତି କୋଭିଡ୍ ନାଇଷ୍ଟିନର ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଛାଡ଼ି ବର୍ତ୍ତମାନ ଆଉ କୌଣସି ଚିକିତ୍ସା ଉପାୟ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଆଇସିଏମ୍ଆର୍ ଦ୍ୱାରା ଅଧ୍ୟୟନ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା ପରେ ପ୍ଲାଜମା ଥେରାପି କୋଭିଡ୍ ନାଇଷ୍ଟିନ୍ ପାଇଁ କେବଳ ପ୍ରୟୋଗ କରାଯାଇ ପାରିବ ବୋଲି ଜଣାପଡ଼ିଛି ସେ କହିଛନ୍ତି ପ୍ଲାଜମା ଥେରାପିକୁ ଯଦି ଠିକ୍ ଉପାୟରେ ଓ ଉପଯୁକ୍ତ ପରାମର୍ଶ ଅନ୍ତ୍ରଯାୟୀ ବ୍ୟବହାର କରାନଯାଏ ତାହେଲେ ଏହାର ଫଳାଫଳ ଭୟାବହ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଅହମ୍ମଦାବାଦ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ସଂକ୍ରମିତ ଲୋକମାନଙ୍କ କୋଭିଡ୍ ହସ୍କିଟାଲ୍ଗ୍ରଡ଼ିକ୍ ସ୍ଥାନାନ୍ତରିତ କରିବା ପାଇଁ ଅହଜ୍ଞଦାବାଦ ପ୍ରଶାସନ ପାଖରେ ଯଥେଷ୍ଟ ବ୍ୟବସ୍ଥା ରହିଥିବାର ଜାଣିବାକ୍ ପାଇଛନ୍ତି

ସେ କହିଛନ୍ତି ଅହମ୍ମଦାବାଦ ପୋଲିସ ଓ ଚିକିହକ ଦଳ ମିଳିତ ଭାବେ କାର୍ଯ୍ୟ କର୍ତ୍ତନ୍ତି ହସ୍କିଟାଲଗୁଡ଼ିକରେ ଯଥେଷ୍ଟ ସୁବିଧା ରହିଥିବାର ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି ସେ ପୁଣି କହିଛନ୍ତି ଅହଜ୍ଞଦାବାଦ ପ୍ରଶାସନ ଘର ଘର ବୁଲି ସର୍ବେକ୍ଷଣ କରିବା ଓ ଭୋଟର ତାଲିକାରୁ ତଥ୍ୟ ସଂଗ୍ରହ କରିବା ସମେତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ଏହିସର୍ ତଥ୍ୟକୁ ଭିତ୍ତି କରି ପର୍ଯ୍ୟବେକ୍ଷଣ କାର୍ଯ୍ୟ କରାଯାଉଛି ଓ ଯେଉଁ ଲୋକମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି ସେଠାରେ ପରୀକ୍ଷା ଆରମ୍ଭ କରାଯାଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଫିସର କହିଛନ୍ତି ଅହମ୍ମଦାବାଦ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର ସର୍ଦ୍ଦାରପଟେଲ ହସ୍କିଟାଲ୍ଠାରେ ଏକ ବହୁମୁଖୀ ଗବେଷଣାଗାର ସ୍ଥାପନ କରିବେ ଯେଉଁଠି କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ପରୀକ୍ଷା କରାଯାଇ ପାରିବ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗ୍ରାମ ଯୋଦ୍ଧା ସମିତିମାନ ଗଠନ କରାଯାଇଛି କମିଟିର ସଦସ୍ୟମାନେ ଘର ଘର ବୁଲି ଅତ୍ୟାବଶ୍ୟକ ପଦାର୍ଥ ଯୋଗାଉଛନ୍ତି ଓ କୋଭିଡ୍ ନାଇଷ୍ଟିନ୍ କଟକଶାର କଡ଼ାକଡ଼ି ପାଳନକୁ ନିର୍ଣ୍ଣିତ କରିଛନ୍ତି ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯିବାକୁ ସେହି ଟିମ୍ ପ୍ରସ୍ତାବ ଦେଇଛନ୍ତି

ସେହିସବୁ ଆଶ୍ରୟଗୃହଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥାମାନ ରହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ସନନ୍ଦ ଶିଳ୍ପାଞ୍ଚଳରେ ଔଷଧ ଶିଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ରହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଲାଇଫ୍ଲାଇନ୍ ଉଡ଼ାଣ ବିମାନଗୁଡ଼ିକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚାଇବାରେ ବ୍ୟବହାର କରାଯାଉଛି

ସ୍କାଇସ୍ ଜେଟ୍ ବୁଡାର୍ଟ ଇଣ୍ଡିଗୋ ଓ ବିସ୍ତାରା ଭଳି ବେସରକାରୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଆନ୍ତର୍ଜାତିକ ସ୍ତରରେ ପୂର୍ବ ଏସୀୟ ଦେଶଗ୍ରଡ଼ିକ ସହ ଆକାଶପଥରେ ବିମାନ ଚଳାଚଳର ସ୍ରବିଧା କରାଯାଇଛି ଓ ଏହା ମାଧ୍ୟମରେ ଔଷଧପତ୍ର ଚିକିତ୍ସା ସରଞ୍ଜାମ ଓ ରିଲିଫ୍ ସାମଗ୍ରୀମାନ ପରିବହନ କରାଯାଉଛି

ଏହା ଦ୍ୱାରା ସ୍ଥାନାନ୍ତରିତ ଶ୍ରମିକ ଓ ଗରିବ ଲୋକମାନେ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ପାଇପାରିବେ ଏହି କେନ୍ଦ୍ରୀୟ ଯୋଜନା ଆସନ୍ତା କ୍ରନ୍ ମାସର୍ ଲାଗୁ ହେବାକୁ କାର୍ଯ୍ୟସ୍ତଚୀ ସ୍ଥିର ହୋଇଥିଲା ଜଷ୍ଟିସ୍ ଏନ୍ଭି ରମଣା ସଂଜୟ କିଶନ କୌଲ୍ ଓ ବିଆର୍ ଗବାଇଙ୍କ ଖଣ୍ଡପୀଠ ବର୍ତ୍ତମାନ ଏହି ଯୋଜନାକୁ ଲାଗୁ କରାଯିବାର ସମ୍ଭାବନା ବିଷୟରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସାମ୍ପ୍ରତିକ ପରିସ୍ଥିତିକୁ ଦୂଷ୍ଟିରେ ରଖି ଏହାକୁ ଭଲଭାବେ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଜଣେ ଆବେଦନକାରୀ ସ୍ଥାନାନ୍ତରିତ ଶ୍ରମିକ ହିତାଧିକାରୀ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ଲୋକମାନେ ରିହାତି ହାରରେ ଖାଦ୍ୟଶସ୍ୟ ଓ ଅନ୍ୟ ସରକାରୀ ଯୋଜନାଗୁଡ଼ିକର ସୁବିଧା କଟକଣା ଲାଗୁ ସମୟରେ ଲାଭ କରିବା ପାଇଁ କରିଥିବା ଆବେଦନ ଉପରେ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି

ଏହି କ୍ଷତିପ୍ରରଣ ଠିକା ଶ୍ରମିକମାନଙ୍କ ସମେତ ମନ୍ତ୍ରଣାଳୟରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ଦିଆଯିବ

କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏହି ନିଷ୍କଭି ନିଆଯାଇଛି ବନ୍ଦର ଚେୟାରମ୍ୟାନ୍ କ୍ଷତିପୂରଣ ଅର୍ଥ ପ୍ରଦାନରେ ସର୍ବୋଚ୍ଚ କର୍ତ୍ତପକ୍ଷ ରହିବେ କୌଣସି ଶ୍ରମିକ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି କି ନାହିଁ ବନ୍ଦର ଚେୟାରମ୍ୟାନ୍ ତାର ପରୀକ୍ଷାନିରୀକ୍ଷା କରି ସତ୍ୟାସତ୍ୟ ନିର୍ଦ୍ଧାରଣ କରିବେ

ଜେକେ ଏୟାର ଡିଡି କେନ୍ଦ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କୋଭିଡ୍ ନାଇଷ୍ଟିନ୍ କଟକଣା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ଲାଗି ପଦକ୍ଷେପ ନେବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାରେ ଶ୍ରୀନଗର ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଆଗେଇ ଆସିଛନ୍ତି ଏହି ଦୁଇ ସରକାରୀ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଶିକ୍ଷକମାନଙ୍କୁ ମଧ୍ୟ ଶିକ୍ଷାଦାନ କରିବା ଲାଗି ଏକ ମଞ୍ଚ ଯୋଗାଇଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଅଧିକର୍ତ୍ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ କରିବା ପାଇଁ କାଶ୍ରୀର ସ୍କ୍ରଲ ଶିକ୍ଷା ବିଭାଗ ଆସନ୍ତା ସପ୍ତାହର୍ ଶ୍ରୀନଗର ଆକାଶବାଣୀ ସହ ମିଳିତ ଉଦ୍ୟୋଗରେ ଅଡିଓକ୍ଲାସ ଆରମ୍ଭ କରିବ ଏହି ଶିକ୍ଷାଦାନ ରେଡିଓ ମାଧ୍ୟମରେ ଦିଆଯିବ ଶିକ୍ଷକମାନେ ଆକାଶବାଣୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବେ ଏହାକୁ ଶ୍ରୀନଗର ରେଡିଓ ଦିନ ବେଳେ ପ୍ରସାରଣ କରିବ ପ୍ରସାରଣ ସମୟ ବିଷୟରେ କେନ୍ଦ୍ର କର୍ତ୍ତ୍ୱପକ୍ଷ ନିଷ୍କଭି ନେଇସାରିଛନ୍ତି

ପିଏମ୍ ଇଣ୍ଡୋନେସିଆ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଏକ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ଓ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ବନ୍ଧୁ ରାଷ୍ଟ୍ର ଭାବେ ଇଷ୍ଡୋନେସିଆ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଛି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହେଉଥିବା ଅର୍ଥନୈତିକ ସଂକଟର ମୁକାବିଲା କରିବାରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିପାରିବେ ଇଣ୍ଡୋନେସିଆ ରାଷ୍ଟ୍ରପତି ସେଠାକୁ ଭାରତ ପଠାଇଥିବା ଔଷଧପତ୍ର ପାଇଁ ଭାରତ ସରକାରଙ୍କର ଭ୍ୟସୀ ପ୍ରଶଂସା କରିଛନ୍ତି ଇଣ୍ଡୋନେସିଆକୁ ଚିକିତ୍ସା ସରଞ୍ଜାମ ଓ ଅନ୍ୟାନ୍ୟ ସାମଗ୍ରୀ ଯେପରି ନିର୍ବିଘୁରେ ଯୋଗାଇ ଦିଆଯାଇପାରିବ ସେଥିପାଇଁ ଶ୍ରୀ ମୋଦୀ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଉଭୟ ନେତା ପରସ୍କରର ଦେଶରେ ଥିବା ନିଜନିଜର ନାଗରିକମାନଙ୍କ ବିଷୟରେ ଆଲୋଚନା କରିଛନ୍ତି ଓ ଏ କ୍ଷେତ୍ରରେ ପରସ୍କରକୁ ସହଯୋଗ କରିବାକୁ ଏକମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ପବିତ୍ର ରମକାନ ମାସ ଉପଲକ୍ଷେ ଇଷ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଶ୍ରଭେଚ୍ଛା ଜଣାଇଚ୍ଚନ୍ତି ଟ୍ରମ୍ପ୍ ସ୍କୁଲ୍ ରି ଓପନିଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଚଳିତ ଶିକ୍ଷା ବର୍ଷ ପୂର୍ବରୁ ସ୍କୁଲଗୁଡ଼ିକୁ ଖୋଲିବା ପାଇଁ ରାକ୍ୟମାନେ ଗୁରୁତର ସହ ବିଚାର କରିବା ଆବଶ୍ୟକ କିନ୍ତୁ ଆମେରିକାରେ ବହୁ ରାଜ୍ୟ ଏବେ ସ୍କୁଲ ଖୋଲିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମରଣାନ୍ତକ ସାବ୍ୟସ୍ତ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ ଗତକାଲି ରାଜ୍ୟଗୁଡ଼ିକର ଗଭର୍ଷରମାନଙ୍କ ସହ ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ବିଷୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ